ଇଣ୍ଡିଆ ନେପାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ନେପାଳ ପ୍ରତିପକ୍ଷ କେପି ଶର୍ମା ଓଲି ଆଜି ମିଳିତ ଭାବେ ବିରାଟ ନଗରର ନବନିର୍ମିତ ସମନ୍ଦିତ ଚେକ୍ପୋଷ୍ଟ ଆଇସିପିକୁ ଉଦ୍ଘାଟନ କରିବେ

ତେବେ ଏହି ସୀମାରେଖା ଦେଇ ଦୁଇ ଦେଶର ଲୋକ ନିର୍ବିଘ୍ନରେ ଆତଯାତ ହୋଇଥାନ୍ତି ଯୋଗବାଣୀ ବିରାଟ ନଗର ଆନ୍ତର୍ଜାତିକ ବାଶିଜ୍ୟ କେନ୍ଦ୍ର ଦୁଇ ଦେଶ ମଧ୍ୟରେ ଏକ ପ୍ରମୁଖ ବ୍ୟବସାୟିକ ଅଞ୍ଚଳ ଏହି ପଥ ଦେଇ ଦୁଇ ଦେଶ ମଧ୍ୟରେ ବାଶିଜ୍ୟ କାରବାର ହୋଇଥାଏ

ବିଦେଶୀ ନାଗରିକଙ୍କ ପାଇଁ ଏଠାରେ ଶରଣାର୍ଥୀ କେନ୍ଦ୍ର ପଣ୍ୟ ପରିବହନ ବ୍ୟବସ୍ଥା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ରହିଛି ସେହିଭଳି ନେପାଳର ଭୂମିକମ୍ପ ବିଧ୍ୱସ୍ତ ଗୁର୍ଖା ଓ ନୂଆକୋର୍ଟ୍ କିଲ୍ଲାର ପୁନର୍ବାସ କାମ ଭାରତର ଆର୍ଥିକ ସହାୟତାରେ ଚାଲିଛି

ଉଭୟ ମୋଦୀ ଓ ଶର୍ମା ଏହି ପ୍ରକଳ୍ପର ବିକାଶ କାର୍ଯ୍ୟ ସମ୍ପର୍କରେ ମଧ୍ୟ ଆଜି ଟେଲି କନଫରେନ୍ନିଂରେ ସମୀକ୍ଷା କରିବେ ଦିଲ୍ଲୀ ଇଲେକସନ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ମନୋନୟନପତ୍ର ଦାଖଲ କରିବାର ଆଜି ଶେଷ ତାରିଖ ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ଚ କରାଯିବ

ଉଭୟ ବିଜେପି ଓ କଂଗ୍ରେସ ପକ୍ଷରୁ ଗତକାଲି ଦ୍ୱିତୀୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି

ନୂଆଦିଲ୍ଲୀରୁ ସୁନୀଲ ଯାଦବ ଦଳର ପ୍ରାର୍ଥୀ ହେବେ ଏହି ତାଲିକାରେ ଦୁଇ ଜଣ ମହିଳାଙ୍କର ନାମ ରହିଛି ସୁମନଲତା ସୌକିନ ନାଙ୍ଗଲୋଇଜାଟ୍ ଓ କୁସୁମ ଖତ୍ରୀ ମେହେରୁଲି ଆସନରୁ ପ୍ରାର୍ଥୀ ହେବେ

ନୂଆଦିଲ୍ଲୀରୁ ଦଳ ରମେଶ ସବରଓ୍ୱାଲଙ୍କୁ ପ୍ରାର୍ଥୀ କରିଥିବାବେଳେ ସେ ଆମ ଆଦମୀ ପାର୍ଟି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୁଦ୍ଧରେ ଲଢ଼ିବେ କଂଗ୍ରେସ ତାହାର ମିତ୍ର ଦଳ ଆର୍ଜେଡିକୁ ବୁରାରି ଉତ୍ତମ ନଗର ପାଲାମ ଓ କିରାରି ଆସନ ଛାଡ଼ି ଦେଇଛି ଏହି ନିର୍ବାଚନରେ ବିଜେପି ଜେଡିୟୁ ଓ ଏଲ୍ଜେପି ସହ ମେଣ୍ଟ କରିଥିବାରୁ ଦୁଇ ମିତ୍ର ଦଳଙ୍କୁ ତିନୋଟି ଆସନ ଦେବାକୁ ନିଷ୍ପଭି ନେଇଛି ଜେଡିୟୁ ଦୁଇଟିରେ ଓ ଏଲ୍ଜେପି ଗୋଟିଏ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ଆମ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜରିଓ୍ୱାଲ ଆଜି ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିବେ

ଜେକେ ପୁଲିସ୍ ଚିପ୍ ଜାନ୍ମୁ ଓ କାଶ୍ମୀରର ପୁଲିସ୍ ମୁଖ୍ୟ ଦିଲବାଗ ସିଂହ କହିଛନ୍ତି ଯେ ଦକ୍ଷିଣ କାଶ୍ମୀର ଅଞ୍ଚଳରୁ ଆତଙ୍କବାଦୀ ହିଜବୁଲ ମୁଜାହିଦ୍ଦିନ ସଂଗଠନକୁ ପ୍ରାୟ ନିଶ୍ଚିହ୍ନ କରାଯାଇଛି ଏହି ଗୋଷ୍ଠୀର ତିନି ଆତଙ୍କବାଦୀଙ୍କୁ କାଲି ଗୁଳିକରି ହତ୍ୟା କରାଯିବା ପରେ ସେ କହିଛନ୍ତି ଯେ ଏମାନେ ଜଘନ୍ୟ ଅପରାଧ ଓ ଆତଙ୍କବାଦୀ କାର୍ଯ୍ୟରେ ସମ୍ପୃକ୍ତ ଥିଲେ ପାଶଓ୍ୱାନ ସିଏଏ ଲୋକଜନଶକ୍ତି ପାର୍ଟିର ବରିଷ୍ଣ ନେତା ତଥା କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶଓ୍ୱାନ କହିଛନ୍ତି ଯେ ଦେଶର ମୁସଲମାନମାନେ ସଂଶୋଧିତ ନାଗରିକତ୍ୱ ଆଇନ୍ ନେଇ ଚିନ୍ତିତ ହେବାର କୌଣସି କାରଣ ନାହିଁ ଗତକାଲି ପାଟନାଠାରେ ସାମ୍ଘାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପାଶଓ୍ୱାନ କହିଛନ୍ତି ଯେ ଏହି ଆଇନ୍ ସମ୍ପର୍କରେ ବିରୋଧୀ ଦଳଗୁଡ଼ିକ ଲୋକଙ୍କୁ ବିଭ୍ୱାନ୍ତ କରିବା ସହ ଯୋଜନାବଦ୍ଧ ଭାବେ ଦେଶସାରା ଅପପ୍ରଚାର ଚଳାଇଛନ୍ତି ଏହି ସଂଶୋଧିତ ଆଇନର ଦେଶର ନାଗରିକଙ୍କ ସହ କୌଣସି ସମ୍ପର୍କ ନାହିଁ ଯେଉଁମାନଙ୍କର ନାଗରିକତ୍ୱ ନାହିଁ ସେମାନଙ୍କୁ ଏହା ଦେବାକୁ ଉଦ୍ଦିଷ୍ଟ କୌଣସି ନାଗରିକର ନାଗରିକତ୍ୱ ଛଡ଼ାଇ ନେବା ଏହି ଆଇନ୍ର ଉଦ୍ଦେଶ୍ୟ ନୁହେଁ ବୋଲି ସେ ସ୍ୱଷ୍ଟ କରିଦେଇଛନ୍ତି

ଏହି ଗଣନା ସମୟରେ କୌଣସି ଭାରତୀୟ ନାଗରିକଙ୍କୁ ତଥ୍ୟ ସଂଗ୍ରହ ବେଳେ ଅଯଥା ହଇରାଣ ହରକତ କରାଯିବ ନାହିଁ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି

ବିଭିନ୍ନ ପରିବାରର ସଦସ୍ୟ ସଂଖ୍ୟା ଏବଂ ଅନ୍ୟାନ୍ୟ ତଥ୍ୟାବଳୀ ଏଥିରେ ସନ୍ନିବେଶିତ ହୋଇଥାଏ ବୋଲି ସେ କହିଛନ୍ତି

ତିନୋଟି ପ୍ରକ୍ରିୟାରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି ଓ ଏବେ ଉପଗ୍ରହଟି ଏହାର କାର୍ଯ୍ୟକ୍ଷମ ସ୍ଥିତି ପାଇଁ ଉଦ୍ଦିଷ୍ଟ ସ୍ଥାନର ନିକଟତର ହୋଇଛି ଇସ୍ରୋ ପକ୍ଷରୁ ଜାରି ଏକ ବିବୂଭିରେ କୁହାଯାଇଛି ଯେ ଏହି ପ୍ରକ୍ରିୟା ସମ୍ପନ୍ନ କରିବାକୁ ପ୍ରାୟ ଅଢେଇ ଘକ୍ଷା ସମୟ ଲାଗିଥିଲା ଏବେ ଉପଗ୍ରହର ସୌରଫଳକ ଏବଂ ଆଣ୍ଟେନାକୁ ଉନ୍ନୁକ୍ତ କରାଯାଇଛି

ଯୋଗାଯୋଗ ବ୍ୟବସ୍ଥା ଡିଟିଏଚ୍ ଟେଲିଭିଜନ ଅପଲିଙ୍କିଙ୍ଗ୍ ଓ ଭିସାଟ୍ ସେବା ଯୋଗାଇ ଦେବାକୁ ଏହା ଉଦ୍ଦିଷ୍ଟ

ଗୋଟିଏ ସ୍ଥାନରେ ବିଧାନସଭା ଆଉ ଗୋଟିଏ ସ୍ଥାନରେ କାର୍ଯ୍ୟପାଳିକା ଏବଂ ତୃତୀୟ ସ୍ଥାନରେ ହାଇକୋର୍ଟ ସ୍ଥାପନ କରାଯିବ

କ୍ଷମତାର ବିକେନ୍ଦ୍ରୀକରଣ ଏବଂ ରାଜ୍ୟର ସବୁ ଅଞ୍ଚଳର ସମନୁପାତିକ ବିକାଶକୁ ଗୁରୁତ୍ୱ ଦିଆଯାଇ ଏହି ବିଲ୍ ଗୃହୀତ କରାଯାଇଛି ବୋଲି ଶାସକ ଦଳ ପକ୍ଷରୁ କୁହାଯାଇଛି ବିଶାଖାପାଟଣା ରାଜ୍ୟର କାର୍ଯ୍ୟ ନିର୍ବାହୀ ରାଜଧାନୀ ହେବ ସେଠାରେ ସଚିବାଳୟ ଓ ରାଜ୍ୟ ପ୍ରଶାସନର ସଦର କାର୍ଯ୍ୟାଳୟ କାର୍ଯ୍ୟ କରିବ ଅମରାବତୀରେ ରାଜ୍ୟ ବିଧାନସଭା ରହିବ ଏବଂ ଏହା ବିଧାନପାଳିକାର ସଦର କାର୍ଯ୍ୟାଳୟ ଭାବେ ରାଜଧାନୀର ମର୍ଯ୍ୟଦା ଲାଭ କରିବ ଏବଂ କୁର୍ଷ୍ଣୁଲଠାରେ ହାଇକୋର୍ଟ ସ୍ଥାପନ କରାଯିବା ସହ ତାହାକୁ ବିଚାର ବିଭାଗୀୟ ରାଜଧାନୀ କରାଯିବ ଏହାଛଡ଼ା ଏହି ବିଲ୍ରେ ଆନ୍ଧ୍ରପ୍ରଦେଶକୁ ବିଭିନ୍ନ କୋନ ବା ଅଞ୍ଚଳରେ ବିଭକ୍ତ କରାଯାଇଛି ସେଥିପାଇଁ ଆଞ୍ଚଳିକ ଯୋଜନା ଓ ବିକାଶ ବୋର୍ଡ ଗଠନର ବ୍ୟବସ୍ଥା କରାଯାଇଛି

ଗତକାଲି ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଜୀ ନୂଆ ରାଜଧାନୀ ବିଲ୍ ବିଧାନସଭାରେ ଆଗତ କରିବା ବେଳେ ବିରୋଧୀ ତେଲ୍ରଗ୍ରଦେଶମ ପାର୍ଟି ପକ୍ଷରୁ ଏହାର ତୀବ୍ର ବିରୋଧ କରାଯାଇଥିଲା

ଶାହା ଲକ୍ଷ୍ମୌ ର୍ୟାଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନାଗରିକତା ସଂଶୋଧନ ଆଇନ୍ ସଂପର୍କରେ ଲୋକମାନଙ୍କ ମନରେ ଥିବା ସନ୍ଦେହ ଦୂର କରିବା ପାଇଁ ଆଜି ଲକ୍ଷ୍ମୌଠାରେ ଏକ ଜନସଭାକୁ ସମ୍ବୋଧନ କରିବେ ସିଏଏ ସଂପର୍କରେ ଜନସଚେତନତା ସୃଷ୍ଟି ଲାଗି ଭାରତୀୟ କନତା ପାର୍ଟି ପକ୍ଷରୁ ଚାଲିଥିବା ଦେଶବ୍ୟାପୀ ଜନସଂପର୍କ ଅଭିଯାନରେ ଏହା ଏକ ଅଂଶ ବିଶେଷ ଆକାଶବାଣୀର ଲକ୍ଷ୍ନୌ ସମ୍ଭାଦଦାତା କହିଛନ୍ତି ଦଳୀୟ କର୍ମକର୍ତ୍ତମାନେ ଏହି ର୍ୟାଲିର ସଫଳତା ପାଇଁ ଲାଗିପଡ଼ିଛନ୍ତି ସିଏଏକୁ ନେଇ ବିରୋଧୀ ଦଳ ପକ୍ଷରୁ ସୃଷ୍ଟି କରାଯାଇଥିବା ଭ୍ରମ ଦୂର କରିବା ପାଇଁ ସଭାସମିତି ଓ ଶୋଭା ଯାତ୍ୱାମାନ ଆୟୋଜନ କରାଯାଉଛି

କିଛି ଲୋକ ନିଜକୁ ସାମ୍ଘାଦିକ ବୋଲାଇ ଏଭଳି ଅସତ୍ୟ ଖବର ପ୍ରଚାର କରି ସାମ୍ଘାଦିକତା ଭଳି ଏକ ମହାନ ପେଶାକୁ କଳଙ୍କିତ କରିବାକୁ ଉଦ୍ୟମ କରୁଛନ୍ତି ନ୍ନଆଦିଲ୍ଲୀଠାରେ ଗତକାଲି ରାମନାଥ ଗୋଏଙ୍କା ସାମ୍ବାଦିକତା ସମ୍ମାନ ପ୍ରଦାନ ଉହବରେ ଉଦ୍ବୋଧନ ଦେବା ଅବସରରେ ରାଷ୍ଟ୍ରପତି କହିଛନ୍ତି ଯେ ସାମ୍ବାଦିକତାରେ ମୂଳ କଥା ହେଲା ସଂଯମ ଓ ଦାୟିତ୍ୱବୋଧ ଆକିକାଲି କେତେକ କ୍ଷେତ୍ରରେ ଏହି ଦୁଇ ମୂଳ ମନ୍ତ୍ରକୁ ଧ୍ୟାନ ଦିଆଯାଉ ନାହିଁ ସାମ୍ଭାଦିକମାନେ ପ୍ରାୟତଃ ତଦନ୍ତକାରୀ ଦଣ୍ଡବିଧାନକାରୀ ଓ ବିଚାରକ ଦାୟିତ୍ୱ ନିର୍ବାହ କଲାଭଳି କାର୍ଯ୍ୟ କରୁଛନ୍ତି ସାମ୍ବାଦିକତାର ଯେଉଁ ସାମାଜିକ ଦାୟିତ୍ୱବୋଧ ରହିଛି ତାହାକୁ ନିଷ୍ଠାର ସହିତ ପାଳନ କରିବା ଉଚିତ ବୋଲି ସେ କହିଚ୍ଚନ୍ତି ମଁ୍ୟାମାର ଇନ୍କ୍ୱାରୀ ମ୍ୟାମାରର ରାଖାଇନ ପ୍ରଦେଶରେ ରୋହିଙ୍ଗ୍ୟାମାନଙ୍କ ବିରୋଧରେ ହୋଇଥିବା ଅତ୍ୟାଚାର ସମ୍ପର୍କରେ ତଦନ୍ତ କରିବାକୁ ସେଠା ସରକାର ଯେଉଁ ସ୍ୱାଧୀନ ତଦନ୍ତ କମିଶନ ବସାଇଥିଲେ ତାହାର ରିପୋର୍ଟ ପ୍ରକାଶ ପାଇଛି କମିଶନଙ୍କ ପକ୍ଷରୁ କୁହାଯାଇଛି ଯେ ରାଖାଇନ ପ୍ରଦେଶରେ ଗୁରୁତର ମାନବିକ ଅଧିକାର ଉଲ୍ଲୁଙ୍ଘନ ଓ କେତେକ ସ୍ଥୁଳରେ ଯୁଦ୍ଧ ଅପରାଧ ଭଳି ଘଟଣା ଘଟିଛି ସାମରିକ ପ୍ରଶାସନ ସେଠାରେ ଘରୋଇ ଆଇନ୍କୁ ଉଲ୍ଲ୍ଙ୍ଘନ କରି ଲୋକଙ୍କ ଅଧିକାର ଛଡ଼ାଇ ନେଇଛି ତେବେ ସେହି ଅଞ୍ଚଳରେ ଗଣହତ୍ୟା ଭଳି କୌଣସି ଘଟଣା ଘଟିନାହିଁ ବୋଲି ତଦନ୍ତ କମିଶନ ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି

ଏଥିରେ ବିକଶିତ ବିକାଶଶୀଳ ଓ ଶକ୍ତିଶାଳୀ ରାଷ୍ଟ୍ରମାନେ ଯୋଗ ଦେଇଛନ୍ତି ଭାରତର ବାଶିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏଥିରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରୁଛନ୍ତି ଏହି ସମାବେଶରେ ବିଭିନ୍ନ ଦେଶର ଶତାଧିକ ପ୍ରତିଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାଜନୈତିକ ନେତୃବୃଦ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗଣ ମଧ୍ୟ ଭାଗ ନେଇଛନ୍ତି ଫୋରମର ପ୍ରତିଷ୍ଠାତା ତଥା କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ କ୍ଲାଓଜ ସ୍କୱାବ ପ୍ରତିନିଧିମାନଙ୍କୁ ସ୍ୱାଗତ କରିବା ସହ ଏଭଳି ଏକ ନିଆରା ସମାବେଶ ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଥିଲେ ହୁ ଚାଇନା ଭାଇରସ ଚୀନରେ ସାରସ୍ ଭଳି ଏକ ନୂଆ ଭାଇରସ ବ୍ୟାପୁଥିବାରୁ ସେ ସମ୍ପର୍କରେ ଆଲୋଚନା କରିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଚଳିତ ସପ୍ତାହରେ ବସିବ ତିନୋଟି ଏସୀୟ ରାଷ୍ଟ୍ରରେ ଏହି ଭାଇରସ ଦେଖାଯିବା ପରେ ଏବେ ଚୀନରେ ଏହାର ପ୍ରଭାବ ଦେଖାଯାଇଛି ଜେନେଭାରେ ଆସନ୍ତା ବୁଧବାର ହେବାକୁ ଥିବା ବୈଠକରେ ଏହାକୁ ବିଶ୍ୱ ଜନସ୍ୱାସ୍ଥ୍ୟ ପାଇଁ ଏକ ବିପଦ ଘୋଷଣା କରାଯିବ କି ନୁହେଁ ସେ ସମ୍ପର୍କରେ ନିଷ୍ପଭି ନିଆଯିବ